ସେମାନେ ପାଇପ୍ରେ କଶା କରି ତେଲ ଚୋରି କରୁଥିଲେ

ଏହି ତେଲ ଚୋରି ରାକେଟ୍ରେ ଅନ୍ୟ ଯେଉଁମାନେ ଅଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି

ଏହି ଅଗ୍ରିକାଣ୍ଡ ଘଟଣାରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ ହୋଇଛି

ଫାଇନାଲ ମ୍ୟାଚ ଫୁଲବାଶୀ ବୁଢାଦାନୀ କୁବ ବନାମ ମାହେଶ୍ୱରୀ ଆଥଲେଟିକ ଆସୋସିଏସନ ଭେଜିଗୋରା ମଧ୍ୟରେ ହୋଇଥିଲା